ପିଏମ ତାମିଲନାଡ଼ୁ ସିଏମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି ପାଲାନୀସ୍ୱାମୀଙ୍କ ସହ କଥା ହୋଇ ରାଜ୍ୟରେ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏହି ମହାମାରୀର ବ୍ୟାପିବାକୁ ରୋକିବା ଦିଗରେ ନିଆଯାଉଥିବା ପ୍ରୟାସ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀମୋଦୀଙ୍କୁ ଅବଗତ କରାଇଛନ୍ତି ଇତିମଧ୍ୟରେ କ୍ରମାଗତଭାବେ ଜୁଲାଇ ମାସର ତୃତୀୟ ରବିବାରରେ ସମ୍ପୂର୍ଣ୍ଣ ଲକ୍ଡାଉନକୁ କଡାକଡିଭାବେ ପାଳନ କରାଯାଉଛି

ପରିସ୍ଥିତିକୁ ଯଥାଶୀଘ୍ର ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତ ସନ୍ତାବ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଆଜି ଚଳିତମାସର ତୂତୀୟ ରବିବାରରେ ମଧ୍ୟ ସମଗ୍ର ରାଜ୍ୟକୁ ସମ୍ପୂର୍ଣ୍ଣ ଲକ୍ଡାଉନ କରାଯାଇଛି ରାଜ୍ୟର ପ୍ରମୁଖ ସହରଗୁଡିକ ଜନାକୀର୍ଣ୍ଣ ହୋଇପଡିଛି ପୁଲିସ ପକ୍ଷରୁ ରାସ୍ତାଘାଟରେ ଯାନବାହନ ଯାଞ୍ଚ ଜୋରଦାର କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ କଥା ହୋଇ ରାଜ୍ୟର ବନ୍ୟା କୋଭିଡ୍ ନାଇଷ୍ଟିନ ଓ ବାଗ୍ଜାନ୍ ତୈଳକୂପ ଅଗ୍ନିକାଣ୍ଡ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ସୋନୱାଲ ଏସବୁ ପ୍ରସଙ୍ଗର ତାକାସ୍ଥିତି ଏବଂ ଆସାମ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ପରିସ୍ଥିତି ସବୁର ମୁକାବିଲା ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ଇତିମଧ୍ୟରେ ରାଜ୍ୟର ବନ୍ୟା ପରିସ୍ଥିତିରେ ଉନ୍ନତି ଘଟିଛି

ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି ବିଶ୍ୱର ଅନ୍ୟତମ ସର୍ବନିମ୍ନ ମୃତ୍ୟୁହାର ରହିଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ରହିଛି

ମନ୍ତ୍ରଣାଳୟ କହିଛି ଏକ ସାମଗ୍ରିକ ସେବା ଆଭିମୁଖ୍ୟ ଆଧାରଯୁକ୍ତ ଫଳପ୍ରଦ ନିୟନ୍ତ୍ରଣ ରଣନୀତି ବ୍ୟାପକ ପରୀକ୍ଷଣ ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପରିଚାଳନା ନିୟମ ପାଳନ ଦ୍ୱାରା ମୃତ୍ୟୁହାର ଉଲ୍ଲେଖନୀୟଭାବେ ହ୍ରାସ ପାଇପାରିଛି ସରକାରୀ ଓ ବେସରକାରୀ କ୍ଷେତ୍ରର ପ୍ରୟାସକୁ ଏକତ୍ର କରି କେନ୍ଦ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମାର୍ଗଦର୍ଶନରେ ପରୀକ୍ଷଣ ଓ ସ୍ୱାସ୍ଥ୍ୟକେନ୍ଦ୍ର ଭିଭିଭୂମିର ବିକାଶ କାର୍ଯ୍ୟକୁ ବ୍ୟାପକ କରାଯାଇପାରିଛି ବୟସ୍କ ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ରୋଗର ଲକ୍ଷଣ ଥିବା ସହଜଭେଦ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ସକାଶେ ଅଧିକାଂଶ ରାଜ୍ୟ ସରକାର ଜନଗଣନା ସର୍ଭେ ମଧ୍ୟ କରାଇଛନ୍ତି ବୋଲି ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ନେତୃତ୍ୱରେ ଯାଇଥିବା ଏହି ତିନିଜଣିଆ ଟିମ୍ ରାଜ୍ୟର ସ୍ଥିତି ସମୀକ୍ଷା କରିବା ସହିତ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ସହାୟତା ଓ ମାର୍ଗଦର୍ଶନ କରାଇବେ ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଡକୁର ଏସ୍କେ ସିଂ ଓ ନୂଆଦିଲ୍ଲୀ ଏମ୍ସ ମେଡିସିନ୍ ବିଭାଗ ଆସୋସିଏଟ ପ୍ରଫେସର ନିରଜ ନିଶ୍ଚଳ ଅଛନ୍ତି ଏହି କେନ୍ଦ୍ରୀୟ ଦଳ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟବିଭାଗର ପ୍ରମୁଖ ଅଧିକାରୀମାନଙ୍କ ସହ ଆଲୋଚନା କରିବ

ଶ୍ରୀ ପାଣ୍ଡେ କହିଛନ୍ତି ନମୁନା ପରୀକ୍ଷା ଅବରୋଧ ଅଞ୍ଚଳ ଓ ହଟସ୍କଟ୍ ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେବ ଏହି ଦଳ ମଧ୍ୟ ଗୟା ଗସ୍ତ କରି ସେଠାରେ ବୃଦ୍ଧି ପାଉଥିବା କରୋନା ମାମଲା ସମ୍ପର୍କରେ ସମୀକ୍ଷା କରିବ

ଏହି ଅଭିଯାନକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କରୋନା ଭୂତାଣୁରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ମାସକୁ ଦୁଇଥର ପ୍ଲାଜମା ଦାନ କରିପାରିବେ ପ୍ଲାଜମା ଦାନ କରିଥିବା ପୁଲିସ କର୍ମଚାରୀମାନଙ୍କ ପ୍ରଶଂସା କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସେମାନଙ୍କର ଏହି ଅବଦାନ ଏହି ଆନ୍ଦୋଳନରେ ସାମିଲ ହେବା ସକାଶେ ଆଗେଇ ଆସିବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ

କରୋନା ରୋଗୀମାନଙ୍କୁ ପ୍ଲାଜମା ଦେବାରେ କୌଣସି ଅସୁବିଧା ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି କୋଭିଡ ନାଇଷ୍ଟିନ ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ କରୋନା ଯୋଦ୍ଧାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାର ସେ ଉଚ୍ଚ ପ୍ରଶଂସା କରିଛନ୍ତି ସେହିପରି ଆରୋଗ୍ୟ ଓ ମୃତ୍ୟୁହାର ଦୃଷ୍ଟିରୁ ଦେଶର ପ୍ରଦର୍ଶନ ଭଲ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି

ଏମ୍ସ ଟ୍ରାଏଲ ଅଖିଳ ଭାରତ ଭେଷଜ ପ୍ରତିଷ୍ଠାନ ଏମ୍ସର ଏଥିକ୍ସ କମିଟି ଭାରତରେ ପ୍ରସ୍ତୁତ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ କୋଭାକ୍କିନ୍ର ମାନବ ଶରୀରରେ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛି ଆସନ୍ତାକାଲିଠାରୁ ଏଥିପାଇଁ ସ୍ୱଇଚ୍ଛାରେ ପରୀକ୍ଷଣ ପାଇଁ ପ୍ରସ୍ତୁତ ଥିବା ସୁସ୍ଥ ବ୍ୟକ୍ତିମାନଙ୍କର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯିବ

ସନ୍ତାସବାଦୀ ଆକ୍ରମଣ ଘଟଣାରେ ମୃତ୍ୟୁବରଣ କର୍ଥିବା ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରସଂସ୍କାର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏହି ବୀମା ଯୋଜନା ଲାଗୁ ହେବ